ପିଏମ୍ ରୋହତକ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସରକାର କୃଷକମାନଙ୍କ କଲ୍ୟାଣ ପାଇଁ ବଚନବଦ୍ଧ ଓ ସେମାନଙ୍କ ପାଇଁ ଏକ ବିଶ୍ୱସ୍ତରୀୟ ବଜାର ସୃଷ୍ଟି ଦିଗରେ ଅହରହ କାର୍ଯ୍ୟ କରୁଛନ୍ତି ହରିୟାନାର ସୋନିପଥ କିଲ୍ଲାରେ ବଢ଼ିଠାରେ ଏକ ରେଳ ମରାମତି କାରଖାନାର ଭିତ୍ତିପ୍ରସ୍ତର ସ୍ଥାପନ କରିସାରି ରୋହତକ୍ ଠାରେ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି ପୂର୍ବରୁ ଶ୍ରୀ ମୋଦି ରୋହିତକ କିଲ୍ଲାର ସାମ୍ପ୍ଲାଠାରେ ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ ତଥା କୃଷକ ନେତା ଦିନବନ୍ଧୁ ସାର୍ ଛୋଟୁରାଓଙ୍କ ପ୍ରତିମର୍ତ୍ତିକୁ ଉନ୍କୋଚନ କରିଥିଲେ ଶ୍ରୀ ମୋଦି ତାଙ୍କ ପ୍ରତି ଶ୍ରଦ୍ଧାଞ୍ଚଳୀ ଅର୍ପଣ କରି ତାଙ୍କ ସ୍କୃତିରେ ନିର୍ମିତ ସଂଗ୍ରହାଳୟକୁ ବୁଲି ଦେଖିଥିଲେ

ରିପୋର୍ଟରେ କୁହାଯାଇଛି ନୋଟବନ୍ଦୀ ଓ କିଏସ୍ଟି ଲାଗୁ ଯୋଗୁଁ ଅବନତିପରେ ପୁଞ୍ଜିନିବେଶ ବୃଦ୍ଧି ଓ ବେସରକାରୀ ଚାହିଦା ବୃଦ୍ଧି ଯୋଗୁଁ ଏହି ଉନ୍ନତି ସମ୍ଭବ ହେବ

ଡ଼ାଞ୍ଚାଗତ ସଂସ୍କାର ପାଇଁ ଏହା ସମ୍ଭବ ହୋଇଥିବାର କୁହାଯାଇଛି ଏହିସବୁ ଆକଳନ ଯଦି ସତ୍ୟ ହୁଏ ତେବେ ଭାରତ ପୁନର୍ବାର ବିଶ୍ୱର ଦ୍ରୁତ ବିକାଶକାରୀ ଦେଶ ଶ୍ରେଣୀକୁ ଚାଲିଯିବ ଓ ଚୀନ୍କୁ ଅତିକ୍ରମ କରିଯିବ ଇଣ୍ଡିଆ ପୋଷ୍ଟ ଯୋଗାଯୋଗ ମନ୍ତ୍ରୀ ମନୋଜ ସିହ୍ନା କହିଛନ୍ତି ଇଣ୍ଡିଆ ପୋଷ୍ଟ ଦେଶର ଜନସାଧାରଣଙ୍କୁ ଉତ୍ତମ ଡାକସେବା ପ୍ରଦାନ କରିବାକୁ ପ୍ରତିଶ୍ରତିବଦ୍ଧ

ଉତ୍ତରପ୍ରଦେଶର ବସ୍ତି ଜିଲ୍ଲାରେ କିଛି ରାଜପଥ ଓ ଜଳପଥର ଭିତ୍ତିପ୍ରସ୍ତର ସ୍ଥାପନ କରିସାରି ସେ ଏହା କହିଛନ୍ତି

ଉଉରପ୍ରଦେଶର ସମସ୍ତ ଗ୍ରାମକୁ ଦୁଇ ଲାଇନ୍ ବିଶିଷ୍ଟ ସଡ଼କ ସଂଯୋଗ ପାଇଁ ଦୁଇ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ସେ କହିଛନ୍ତି ହଳଦିଆରୁ ବାରାଣାସୀ ପର୍ଯ୍ୟନ୍ତ ଜଳପଥ ନିର୍ମାଣ କରାଯାଉଛି ଓ ଏ ବାବଦରେ ପାଞ୍ଚଶହ କୋଟି ଟଙ୍କା ଖର୍ଚ୍ଚ କରାଯିବ

ସେ କହିଛନ୍ତି ସରକାର ଆସନ୍ତା ନଭେୟର ମାସ ସୁଦ୍ଧା ଆଖୁଚାଷୀମାନଙ୍କୁ ସେମାନଙ୍କର ବକେୟା ରାଶି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି

କାରଖାନାର କୋଇଲା ଚୁଲି ବିଭାଗରେ ଏକ ପାଇପ୍ ଲାଇନ୍ ନିକଟରେ ସେହି ବିସ୍ଫୋରଣ ଘଟିଛି ପୁଲିସ୍ ଓ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ଆହତ ଲୋକମାନଙ୍କୁ ହସ୍କିଟାଲ୍ରେ ଭର୍ତ୍ତି ଇସ୍କାତ ରାଷ୍ଟ୍ରମନ୍ତ୍ରୀ ବିଷ୍ଣୁଦେଓ ସାଇ' ଇସ୍କାତ୍ ସଚିବ ବିନୟ କୁମାର ଓ ସେଲ୍ ଚେୟାର୍ମ୍ୟାନ୍ ସରସ୍ୱତୀ ପ୍ରସାଦଙ୍କ ସହ ଭିଲାଇ ଯାଇ ପରିସ୍ଥିତିର ସମୀକ୍ଷା କରିଛନ୍ତି

ଆଜି ନୂଆଦିଲ୍ଲୀରେ ସ୍ୱାସ୍ଥ୍ୟ କ୍ଷେତ୍ରର ଏକ କାର୍ଯ୍ୟକ୍ରମକ୍ ଉଦ୍ଘାଟନ କରି ସେ ଏହା କହିଛନ୍ତି ମନ୍ତ୍ରୀ କହିଛନ୍ତି ସରକାର ଲୋକମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକ୍ ବଦ୍ଧପରିକର

ସେ କହିଛନ୍ତି ଦକ୍ଷିଣପୂର୍ବ ଏସୀୟ ନିୟନ୍ତ୍ରଣ ନେଟ୍ୱାର୍କକୁ ଭାରତ ତାର ଅବଦାନ କାରି ରଖିଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୁବେ ତାଙ୍କର ଉଦ୍ବୋଧନରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଲକ୍ଷ୍ୟ ହାସଲ ପାଇଁ ପାରମ୍ପରିକ ଚିକିତ୍ସା ବ୍ୟବସ୍ଥାର ଗୁରୁତ୍ୱକୁ ଉଲ୍ଲେଖ କରିଛନ୍ତି

କିଛି ଗୃହ କ୍ରେତାଙ୍କ ପିଟିସନ୍ ଉପରେ ସୁପ୍ରିମ୍କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି

ଜଷ୍ଟିସ୍ ଅରୁଣ ମିଶ୍ର ଓ ୟୁୟୁ ଲଳିତଙ୍କ ଖଣ୍ଡପୀଠ ଫୋରେନ୍ସିକ୍ ଯାଞ୍ଚକାରୀମାନଙ୍କୁ ସମସ୍ତ ଦସ୍ତାବିଜ୍ ହସ୍ତାନ୍ତର କରିନଥିବାରୁ ଆମ୍ରପାଲି ଗ୍ରପ୍ର ଭର୍ଚ୍ଛନା କରିଛନ୍ତି ଦସ୍ତାବିଜ୍ଗୁଡ଼ିକୁ ହସ୍ତାନ୍ତର ନକରିବା ପର୍ଯ୍ୟନ୍ତ ସେମାନଙ୍କୁ ପୁଲିସ୍ ହାଜତରେ ରହିବାକୁ ଖଣ୍ଡପୀଠ ରାୟ ଦେଇଛନ୍ତି

ନୂଆଦିଲ୍ଲୀରେ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକାରୀ କମିଟି ବୈଠକରେ ଏହି ନିଷ୍କଭି ନିଆଯାଇଛି ବୈଠକ ପରେ ସାମ୍ବାଦିକମାନଙ୍କ ସହ କଥାବାର୍ଭା ବେଳେ ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମା କହିଛନ୍ତି ଏଥିପାଇଁ ଦେଶରେ ଓ ବିଶ୍ୱର ବିଭିନ୍ନ ଭାଗରେ ସ୍ୱତନ୍ତ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ

ଜାଲିଆଁବାଲା ବାଗ ଗଣହତ୍ୟାର ଶତବାର୍ଷିକୀ ସତ୍ଗୁରୁ ରାମ ସିଂହଙ୍କର ଦୁଇଶହତମ ଜନ୍ମ ବାର୍ଷିକୀ ଓ ରାଜମାତା ବିଜୟାରାଜେ ସିନ୍ଧିଆଙ୍କର ଜୟନ୍ତୀ ଆସନ୍ତା ବର୍ଷ ପାଳନ କରିବାକୁ ମଧ୍ୟ କମିଟି ନିଷ୍କଭି ନେଇଛି ସଂସ୍କୃତି ମନ୍ତ୍ରୀ କହିଛନ୍ତି ଏଥିପାଇଁ ଆବଶ୍ୟକୀୟ ପାର୍ଷି କେନ୍ଦ୍ରସରକାର ଯୋଗାଇ ଦେବେ ଆଇ ଏମ୍ଏଫ୍ କେଣ୍ଡର ଡାଇଭରସିଟି ଆଇଏମ୍ଏଫ୍ ର ଏକ ଅଧ୍ୟୟନରେ କୁହାଯାଇଛି ବିଭିନ୍ନ କ୍ଷେତ୍ରରେ ମହିଳାମାନଙ୍କ ଦକ୍ଷତା ବୃଦ୍ଧି ଭାରତ ସମେତ ବିଭିନ୍ନ ଦେଶରେ ଅଭିବୃଦ୍ଧିର ବିକାଶରେ ସାହାଯ୍ୟ କରିବ ସେହି ଗବେଷଣାପତ୍ରରେ କୁହାଯାଇଛି ମହିଳାମାନଙ୍କର ଦକ୍ଷତା ବୃଦ୍ଧି କର୍ମସ୍ଥଳୀରେ ନୂଆ ପ୍ରତିଭାକୁ ସ୍ଥାନ ଦେଇଛି ଆଇଏମ୍ଏଫ୍ କହିଛି ଗତ ଦୁଇ ଦଶନ୍ଧି ଧରି କର୍ମସ୍ଥଳୀରେ ମହିଳାମାନଙ୍କର ଅଧିକରୁ ଅଧିକ ଅଂଶଗ୍ରହଣ ଯୋଗୁଁ ଏହି ସଫଳତା ମିଳିଛି ମହିଳାମାନଙ୍କ ପ୍ରତିଭା ବିକାଶ ଯୋଗୁଁ ଅଭିବୃଦ୍ଧି ତ୍ୱରାନ୍ୱିତ ହେବ ଓ ଭାରତ ଭଳି ଦେଶଗୁଡ଼ିକ ଏଥିରୁ ବିଶେଷ ଭାବେ ଲାଭାନ୍ୱିତ ହେବେ ଏଥିରେ ପୁଣି କୁହାଯାଇଛି ଅଧିକରୁ ଅଧିକ ମହିଳା ନିଯୁକ୍ତି ପାଇଲେ ଏହା ଅଧିକ ବିକାଶ ଘଟାଇବ ଚୀନ୍ରେ ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ପୁରୁଷ ଓ ମହିଳାମାନଙ୍କର ସମାନ ଭାଗିଦାରୀ ଥିବା ବେଳେ ଭାରତରେ କେବଳ ସେବା କ୍ଷେତ୍ରରେ ଏହା ରହିଛି ସାବରିମାଳା ସାବରିମାଳା ମନ୍ଦିର ମଧ୍ୟକୁ ସବୁ ବୟସର ମହିଳାମାନଙ୍କ ପ୍ରବେଶକୁ ଅନୁମତି ପ୍ରଦାନ କରି ସୁପ୍ରିମ୍କୋର୍ଟ ଦେଇଥିବା ରାୟର ସମୀକ୍ଷା ବିଷୟ ଲୋଡ଼ି କରାଯାଇଥିବା ଆବେଦନର ଜରୁରୀକାଳୀନ ଶୁଣାଣିକୁ ସୁପ୍ରିମ୍କୋର୍ଟ ଖାରଜ କରିଦେଇଛନ୍ତି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଏକ ଖଶ୍ଚପୀଠ ଆବେଦନକାରୀଙ୍କ ପିଟିସନ୍ ଉପରେ ବିବେଚନା କରିଛନ୍ତି ପାଞ୍ଚ ଜଣିଆ ସାୟିଧାନିକ କଣ୍ଡପୀଠ ଦେଇଥିବା ରାୟ ସମ୍ପର୍ଣ୍ଣ ଅଯୌକ୍ତିକ ଓ ଅସଂଗତ ବୋଲି ଆବେଦନକାରୀ ଦର୍ଶାଇଛନ୍ତି ତତ୍କାଳୀନ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ପାଞ୍ଚ ଜଣିଆ ସାୟିଧାନିକ ଖଣ୍ଡପୀଠ ତାଙ୍କ ରାୟରେ କହିଥିଲେ ମହିଳାମାନଙ୍କୁ ମନ୍ଦିର ମଧ୍ୟକୁ ପ୍ରବେଶ କରିବାରୁ ବାରଣ କରିବା ଏକ ପକ୍ଷପାତ ମୂଳକ ପ୍ରଥା ଥିଲା ଓ ଏହା ହିନ୍ଦୁ ମହିଳାମାନଙ୍କ ଅଧିକାରକୁ କ୍ଷୁର୍ଣ୍ଣ କରୁଥିଲା

ଏହାକୁ ଉଦ୍ଘାଟନ କରି ଇସ୍କାତ୍ ମନ୍ତ୍ରୀ ଚୌଧୁରୀ ବୀରେନ୍ଦ୍ର ସିଂହ କହିଛନ୍ତି ବିଭିନ୍ନ ଚ୍ୟାଲେଞ୍ଜ ଓ ବାଧାବିଘ୍ନ ସତ୍ତ୍ୱେ ଇସ୍କାତ କ୍ଷେତ୍ର ଦେଶର ପ୍ରମୁଖ ନିଯୁକ୍ତି ସୃଷ୍ଟିକାରୀ କ୍ଷେତ୍ର ରହିଛି ସେ କହିଛନ୍ତି ଯେକୌଣସି ଚାଲେଞ୍ଜର ମୁକାବିଲା ପାଇଁ ଉପଗ୍ରହ ମ୍ୟାପିଙ୍ଗ୍ ଓ ଉନ୍ନତ ଜ୍ଞାନକୌଶଳଯୁକ୍ତ ଯନ୍ତପାତି ସ୍ଥାପନ ସମେତ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି